ଏହି ବିଲ୍ରେ ବଳାକ୍ାର ମାମଲାଗୁଡ଼ିକର ଶୀଘ୍ ତଦନ୍ତ ଓ ଦ୍ରତ ବିଚାରର ନିୟମ ରହିଛି ସମସ୍ତ ବଳାକ୍କାର ମାମଲାର ତଦନ୍ତ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇ ଦୁଇମାସ ଭିତରେ ତଦନ୍ତ ଶେଷ କରିବାକୁ ବାଧ୍ୟତାମୂଳକ କରାଯାଇଛି ମାମଲାର ବିଚାରକୁ ମଧ୍ୟ ଦୁଇମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି

ଲିଞ୍ଚ୍ ଉତ୍ତ୍ୟକ୍ତ ଲୋକମାନଙ୍କ ଦ୍ୱାରା ବିଚାର କରାଯାଇ ଦିଆଯାଉଥିବା ନିର୍ମମ ଦଣ୍ଡ ଓ ହତ୍ୟାକାଣ୍ଡ ଘଟଣାରେ ମୃତ୍ୟୁଦଣ୍ଡ ଦିଆଯିବାର ପ୍ରସ୍ତାବ ସହ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ବିଲ୍ ଆଗତ କରିବେ

ସେ କହିଛନ୍ତି ଅଦାଲତର ଦ୍ୱାରସ୍ଥ ନ ହୋଇ ଲୋକମାନଙ୍କ ଦ୍ୱାରା ବିଚାର କରି ମୃତ୍ୟୁଦଣ୍ଡ ଦିଆଯିବା ଏକ ବର୍ବରୋଚିତ କାର୍ଯ୍ୟ ଓ କୌଣସି ସଭ୍ୟ ସମାଜ ଏହାକୁ କେବେ ଗ୍ରହଣ କରିପାରିବ ନାହିଁ ଆସାମ ଏନ୍ଆର୍ସି ଆସାମରେ ଶାସକ ବିଜେପି କହିଛି ଜାତୀୟ ନାଗରିକ ପୁସ୍ତିକା ଏନ୍ଆର୍ସି କଂଗ୍ରେସର ଭୋଟ୍ବ୍ୟାଙ୍କ ରାଜନୀତିର ଅବସାନ ଘଟାଇବ ଆକାଶବାଣୀ ସହ ସାକ୍ଷାତକାର ବେଳେ ପାର୍ଟି ମୁଖପାତ୍ର ସୟେଦ୍ ମମିନୁଲ୍ ଅଓ୍ବଲ୍ କହିଛନ୍ତି ଏନ୍ଆର୍ସି ଧର୍ମ ଉପରେ ଭିଭିକରି ପ୍ରସ୍ତୁତ କରାଯାଇ ନାହିଁ ଏହା ରାଜ୍ୟରେ ବାସ କରୁଥିବା ଭାରତୀୟ ଓ ବିଦେଶମୀନଙ୍କୁ ଚିହ୍ନଟ କରିବା ପାଇଁ ପ୍ରସ୍ତୁତ କରାଯାଇଛି କଂଗ୍ରେସର ରାଜ୍ୟଶାଖା ସଭାପତି ରିପୁନ୍ ବୋରାଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଛନ୍ତି

ଆସାମ ଗଣପରିଷଦ ମୁଖପାତ୍ର ତପନ ଦାସ କହିଛନ୍ତି ଏନ୍ଆର୍ସି ବିରୁଦ୍ଧରେ କୌଣସି ଷଡ଼ଯନ୍ତ୍ରକୁ ପାର୍ଟି ବରଦାସ୍ତ କରିବ ନାହିଁ

ପିଏମ୍ ଇମ୍ରାନ୍ ଖାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ତେହରିକେ ଇନ୍ସାଫ୍ ପାର୍ଟି ମୁଖ୍ୟ ଇମ୍ରାନ୍ ଖାଁଙ୍କ ସହ କଥାବାର୍ତ୍ତା କରି ପାକିସ୍ତାନ ନ୍ୟାସନାଲ୍ ଆସେମ୍ବି ନିର୍ବାଚନରେ ତାଙ୍କ ଦଳ ସର୍ବବୃହତ ଦଳ ଭାବେ ଉଭା ହୋଇଥିବାରୁ ତାଙ୍କୁ ଅଭିନନ୍ଦନ କଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପାକିସ୍ତାନରେ ଗଣତନ୍ତ୍ର ସୁରକ୍ଷିତ ରହିବ ବୋଲି ସେ ଆଶାପ୍ରକାଶ କରୁଛନ୍ତି ସମଗ୍ର ଅଞ୍ଚଳରେ ଶାନ୍ତି ଓ ବିକାଶ ପାଇଁ ସେ ତାଙ୍କର ଦୂରଦୃଷ୍ଟିକୁ ଦୋହରାଇଛନ୍ତି

ତାଙ୍କ ପାର୍ଟି କହିଛି ସରକାର ଗଠନ ପାଇଁ ଛୋଟଛୋଟ ଦଳ ଓ ନିର୍ଦଳୀୟ ସଦସ୍ୟମାନଙ୍କ ସହ ସେମାନେ ଯୋଗାଯୋଗ କରୁଛନ୍ତି ବିଜେପି ମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ତାଙ୍କର ପ୍ରଥମ ଆସ୍ଥାସୂଚକ ଭୋଟ୍ରେ ବିଜୟୀ ହୋଇଥିବାରୁ ବିଜେପି ସଂସଦୀୟ ଦଳ ତାଙ୍କୁ ଆଜି ଅଭିନନ୍ଦନ କଣାଇଛି ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି ବିରୋଧୀଦଳଗୁଡ଼ିକ ଦ୍ୱାରା ସରକାରଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବରେ ବିଜୟ ପାଇଁ ଏନ୍ଡିଏର ମିତ୍ର ଦଳଗୁଡ଼ିକୁ ଅଭିନନ୍ଦନ ଜଣାଇବା ଉଚିତ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଶ୍ରୀ ମୋଦିଙ୍କ ଉକ୍ତିକୁ ଉଦ୍ଧାର କରି କହିଛନ୍ତି ବିରୋଧୀଦଳମାନେ ବିନା କୌଣସି ପ୍ରସ୍ତୁତିରେ ଠିକ୍ ଭାବେ ବିଚାର ନ କରି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ଓ କଂଗ୍ରେସ ଏବଂ ବିରୋଧୀ ଦଳଗୁଡ଼ିକର ମୁଖା ଖୋଲିବା ପାଇଁ ଏନ୍ଡିଏ ସରକାରଙ୍କୁ ଏକ ସୁଯୋଗ ପ୍ରଦାନ କରିଥିଲେ ଶ୍ରୀ ମୋଦି ଦେଶର ଲୋକମାନଙ୍କର ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ୟୁଏସ୍ ଏସ୍ଟିଏ ୱାନ୍ ଆମେରିକା ଭାରତକୁ ଉଚ୍ଚ ଜ୍ଞାନକୌଶଳଯୁକ୍ତ ସାମଗ୍ରୀଗୁଡ଼ିକର ବିକ୍ରି ପାଇଁ ରପ୍ତାନୀ ନିୟନ୍ତ୍ରଣକୁ ସରଳ କରିଛି

ଆମେରିକା ବାଣିଜ୍ୟ ମନ୍ତ୍ରୀ ଓ୍ୱିଲ୍ବର ରସ୍ ଗତରାତିରେ ୱାର୍ଶିଟନ୍ରେ କହିଛନ୍ତି ରପ୍ତାନୀ ନିୟନ୍ତ୍ରଣ ନିୟମରେ ଭାରତର ସ୍ଥିତିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

ଏହି ସ୍ୱୀକୃତି ପ୍ରଦାନ ଦ୍ୱାରା ଭାରତ ଆମେରିକାଠାରୁ ତାହାର ଅନ୍ୟ ଭାଗିଦାର ରାଷ୍ଟ୍ରମାନଙ୍କ ଭଳି ଅତ୍ୟାଧୁନିକ ଓ ଉନ୍ନତ ବୈଷୟିକ ଜ୍ଞାନ କ୍ରୟ କରିପାରିବ ଓ ଭବିଷ୍ୟତରେ ଆମେରିକା ସହିତ ଉତ୍ତମ ସହଯୋଗ ରକ୍ଷା କରିପାରିବ

ଏହି ତାଲିକାରେ ସ୍ଥାନ ପାଇବାରେ ଭାରତ ଦକ୍ଷିଣ ଏସିଆର ଏକମାତ୍ର ଦେଶ

ବିଜୟ ମାଲ୍ୟା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ତାଙ୍କ ପ୍ରତ୍ୟର୍ପଣ ବିଚାରରେ ଚୃଡ଼ାନ୍ତ ଯୁକ୍ତି ଉପସ୍ଥାପନ କରିବା ଓ ମାମଲାର ରାୟ ପ୍ରକାଶ ପାଇଁ ବିଚାରପତି ଏକ ସମୟସୀମା ଧାର୍ଯ୍ୟ କରିବା ସକାଶେ ଆଜି ଲଣ୍ଡନସ୍ଥିତ ଓ୍ୱେଷ୍ ମିନିଷ୍ଟର ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ହାକର ହେବେ

ଇଣ୍ଡିଆ ନେପାଳ ଭାରତ ଓ ନେପାଳର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଆଜି କାଠମାଣ୍ଡୁରେ ଏକ ବୈଠକ ବସିବ ଦୁଇଦେଶର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ମତର ଆଦାନ ପ୍ରଦାନ ଏହି ବୈଠକର ମୂଳଲକ୍ଷ୍ୟ ଏସୀୟ କୂଟନୈତିକ ଓ ଆନ୍ତର୍ଜାତିକ ବ୍ୟାପାର ପ୍ରତିଷ୍ଠାନ ଓ ନେହେରୁ ସ୍କାରକୀ ସଂଗ୍ରାହାଳୟ ପାଠାଗାର ଦ୍ୱାରା ମିଳିତ ଭାବେ ଏହି ଶିଖର ବୈଠକର ଆୟୋଜନ କରାଯାଇଛି ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାସକ କମ୍ୟୁନିଷ୍କ ପାର୍ଟି ଅଫ୍ ନେପାଳର ସହ ଅଧ୍ୟକ୍ଷ ପୁଷ୍ପ କମଲଦହଲ ପ୍ରଚଣ୍ଡ ଶିଖର ବୈଠକକୁ ଉଦ୍ଘାଟନ କରିବାର କାର୍ଯ୍ୟସ୍କଚୀ ରହିଛି ଏହି ବୈଠକ ପ୍ରତିବର୍ଷ ଡକାଯିବ ଏବଂ ପାଳିକରି ଥରେ ଭାରତ ଓ ଥରେ ନେପାଳ ଏହାର ଆୟୋଜନ କରିବେ ଟ୍ରମ୍ପ ଇମିଗ୍ରେସନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ଦେଶାନ୍ତରଣ ନୀତିରେ ବଡ଼ଧରଣର ପରିବର୍ତ୍ତନକୁ ସମର୍ଥନ କରିବାକୁ କଂଗ୍ରେସ ମନା କଲେ ଏହା ଦ୍ୱାରା ସରକାରୀ ସଟ୍ ଡାଉନ୍ ହେବା ନେଇ ଚେତାବନୀ ଦେଇଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜୁସେପି କଣ୍ଟିଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟ୍ରମ୍ପ୍ ହ୍ୱାଇଟ୍ ହାଉସ୍ଠାରେ କହିଛନ୍ତି ଆମେରିକାର ଖରାପ ଦେଶାନ୍ତରଣ ଆଇନ ପାଇଁ ଆମେରିକା ଆଜି ବିଶ୍ୱରେ ପରିହାସର ପାତ୍ର ହୋଇଛି ସେ ଶୃଙ୍ଖଳ ଦେଶାନ୍ତରଣର ଅବସାନ ପାଇଁ ଆହ୍ପାନ ଦେଇ କହିଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଓ ସେ ଏକ ଶକ୍ତିଶାଳୀ ଦେଶର ସୀମା ସୁରକ୍ଷିତ ବୋଲି ଥିବା ମତରେ ବିଶ୍ୱାସ କରନ୍ତି ଏଚ୍ଏମ୍ ରୋହିଙ୍ଗ୍ୟା ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ରୋହିଙ୍ଗ୍ୟା ଶରଣାର୍ଥୀମାନେ ବେଆଇନ ଭାବେ ଦେଶମଧ୍ୟକୁ ଅନୁପ୍ରବେଶ କରିବାରୁ ସେମାନଙ୍କୁ ରୋକିବା ପାଇଁ ସୀମା ସୁରକ୍ଷା ବାହିନୀ ଓ ଆସାମ ରାଇଫଲ୍ସକୁ ମୁତୟନ କରାଯାଇଛି ଲୋକସଭାରେ ପ୍ରଶ୍ୱକାଳ ବେଳେ କିଛି ଅତିରିକ୍ତ ପ୍ରଶ୍ୱର ଉତ୍ତର ଦେଇ ଶ୍ରୀ ସିଂ କହିଛନ୍ତି ରୋହିଙ୍ଗ୍ୟାମାନଙ୍କର ଚଳପ୍ରଚଳ ଉପରେ ନଜର ରଖିବା ଓ ସେମାନଙ୍କୁ ଦେଶ ମଧ୍ୟକୁ ପ୍ରବେଶ କରିବାରୁ ରୋକିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପରାମର୍ଶ ଜାରି କରିସାରିଛନ୍ତି ଶ୍ରୀ ସିଂ କହିଛନ୍ତି ରୋହିଙ୍ଗ୍ୟାମାନଙ୍କର ପରିଚୟ ଓ ବାୟୋମେଟ୍ରିକ୍କ ସଂଗ୍ରହ କରିବାକୁ ମଧ୍ୟ ରାଜ୍ୟଗୁଡ଼ିକୁ କୁହାଯାଇଛି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ରାଜ୍ୟଗୁଡ଼ିକରୁ ରିପୋର୍ଟ ମିଳିବା ପରେ ତାହା ବୈଦେଶିକ ମନ୍ତ୍ରଣାଳୟକୁ ପଠାଇ ଦିଆଯିବ ଓ ବୈଦେଶିକ ମନ୍ତ୍ରଣାଳୟ ସେମାନଙ୍କର ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରିବ ପିଏମ୍ ସଜେସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସ୍ୱାଧୀନତା ଦିବସ ଭାଷଣ ପାଇଁ ଲୋକମାନଙ୍କଠାରୁ ମତାମତ ଲୋଡ଼ିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି ଲୋକମାନେ ସେମାନଙ୍କ ମତାମତ ନରେନ୍ଦ୍ର ମୋଦି ଆପ୍ରେ ଜଣାଇବାକୁ କହିଛନ୍ତି

ଟ୍ୱିଟ୍ କରି ରାଷ୍ଟ୍ରପତି ପ୍ରେମ୍ଚାନ୍ଦଙ୍କୁ ଜଣେ ଉଚ୍ଚକୋଟୀର ଲେଖକ ଓ ଉପନ୍ୟାସକାର ଭାବେ ବର୍ଣ୍ଣନା କରିଛନ୍ତି ତାଙ୍କର କାହାଣୀଗୁଡ଼ିକ କୃଷକ ଗରିବ ଓ ସାଧାରଣ ଲୋକଙ୍କ ଅନନ୍ୟ ଭାବପ୍ରବଣତା ଉପରେ ପର୍ଯ୍ୟବେସିତ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି